ସେ କହିଛନ୍ତି ମାମାନଙ୍କ ସଂଗ୍ରାମ ଆତ୍ମବିଶ୍ୱାସ ଓ ସଫଳତା ଆମକୁ ସମ୍ମୋହିତ କରିଛି ରାଜ୍ୟ ସରକାର ନାରୀ ସଶକ୍ତି ଉପରେ ସର୍ବଦା ଗୁରୁତ୍ୱ ଦେଇଆସିଛନ୍ତି

ଏହା ଦ୍ୱାରା ମହିଳା ଓ ଶିଶୁଙ୍କ ପୁଷ୍ ବୃଦ୍ଧି ପାଇବ ବୋଲି ମୁଖ୍ୟମନ୍ତୀ କହିଛନ୍ତି

କଟକ ରିଜର୍ଭ ପୋଲିସ୍ ଲାଇନ୍ରେ ଥିବା ପୋଲିସ୍ ଚିକିସାଳୟରେ ଆୟୋଜିତ ଏହି ଶିବିରକୁ ଆରକ୍ଷୀ ମହାନିର୍ଦ୍ଦେଶକ ଅଭୟ ଓ ତାଙ୍କ ପତ୍ତୀ ରଶ୍ନୀ ଅଭୟ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ

ଭାରତ ସରକାରଙ୍କ ଡାକ ସଚିବ ପ୍ରଦୀପ୍ତ କୁମାର ବିଷୋୟୀ ମୁଖ୍ୟ ଅତିଥ୍ ଭାବେ ଯୋଗ ଦେଇ ଏହାକୁ ଉଦ୍ଘାଟନ କରିବା ସହିତ ମହିଳାମାନେ ଯେପରି ଏହି ଡାକଘରେ ସବୁ ପ୍ରକାର ସେବା ପାଇପାରିବେ ସେଥିପ୍ରତି ଦଅଷ୍ଟି ଦେବାକୁ ଶ୍ରୀ ବିଷୋୟୀ ପରାମର୍ଶ ଦେଇଥଲେ

ଅର୍ଥସଚିବ ଅଶୋକ ମୀନା କହିଛନ୍ତି ଯେଉଁ ବିଭାଗ ଏଭଳି କରିଛି ସେହି ବିଭାଗ ଏଥପାଇଁ ବ୍ୟକ୍ତିଗତ ଭାବେ ଦାୟୀ

ସାନମଇଁଷାଳି ଗାଁର ଦୁଇଜଣ ଯୁବକ ଏକ ମୋଟରସାଇକେଲରେ ବାଲିଆପାଳ ଯାଉଥିବା ସମୟରେ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ ମୋଟରସାଇକେଲ ସହ ମୁହାଁମୁହି ଧକ୍କା ହୋଇଥିଲା